ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଯାଞ୍ ପ୍ରକ୍ରିୟା ଶେଷ ହୋଇଛି

ଏଲ୍ଏସ୍ ପୋଲ୍ ସିକ୍ୟୁରିଟି ଲୋକସଭା ନିର୍ବାଚନ ଦୃଷ୍ଟିରୁ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ସମୀକ୍ଷା କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା ଏଥିରେ ଆସାମ ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା ଏକ ପ୍ରତିରକ୍ଷା ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ ଆସାମର ଦିନ୍ଜାନ୍ଠାରେ ସେନାର ଅପରେସନ୍ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ପଦାତିକ ବାହିନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ସଂପୃକ୍ତ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଭାଗ ନେଇଥିଲେ ଏଥିରେ ନିର୍ବାଚନ ପ୍ରସ୍ତୁତି ଓ ତତ୍ସଂକ୍ରାନ୍ତ ନିରାପତ୍ତା ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଥିଲା ପ୍ରେସିଡେଣ୍ଟ୍ କ୍ରୋଏସିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତରେ ଏବେ ଘଟୁଥିବା ପରିବର୍ତ୍ତନ ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି କ୍ରୋଏସିଆର ଜାଗ୍ରେବ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗତକାଲି ସନ୍ଧ୍ୟାରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଏକ ନୂଆ ଭାରତ ଏବେ ପ୍ରସ୍ତୁତି ପଥେ ଆଗେଇ ଚାଲିଛି ଏବଂ ଏହି ଭାରତ ସାରା ବିଶ୍ୱ ସହ ସଂଯୁକ୍ତ ହୋଇ ବିପୁଳ ଆଶା ଆକାଂକ୍ଷା ବହନ କରୁଛି ବିଶ୍ୱ ଅର୍ଥନୀତି ଉପରେ ନୂଆ ଭାରତର ପ୍ରଭାବ ପଡ଼ୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ଜଳବାୟୁ ପରିବର୍ତ୍ତନ ଆନ୍ତର୍ଜାତିକ ଆତଙ୍କବାଦର ମୁକାବିଲା ଏବଂ ନୂତନ ବିଶ୍ୱ ନିର୍ମାଣ ଦିଗରେ ଭାରତ ତାର ଉଦ୍ୟମ ଅବ୍ୟାହତ ରଖିଛି ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ତାଙ୍କର କ୍ରୋଏସିଆ ଗସ୍ତ ଶେଷକରି ଆଜି ଅପରାହ୍ନରେ ବଲିଭିଆ ଅଭିମୁଖେ ଯାତ୍ରା କରିବେ ଏହା ପରେ ସେ ଚିଲି ଗସ୍ତ କରିବେ ଗନ୍ ଫାଇଟ୍ ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ କେଲର ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ପ୍ରତ୍ୟୁଷରେ ଗୁଳି ବିନିମୟ ଘଟିଛି

ଏସ୍ସି ଟ୍ରିବ୍ୟୁନାଲ୍ ଦେଶର ସମସ୍ତ ଅର୍ଦ୍ଧବିଚାରବିଭାଗୀୟ ସଂସ୍ଥାକୁ ଗୋଟିଏ କେନ୍ଦ୍ରୀୟ ବ୍ୟବସ୍ଥା ଅଧୀନରେ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି ଦୁଇସପ୍ତାହ ମଧ୍ୟରେ ଏ ସଫପର୍କରେ ନିକ୍କର ମତାମତ ଦେବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି ଦେଶରେ କାର୍ଯ୍ୟ କର୍ଥକା ଟ୍ରାଇବୁନାଲ୍ଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ଅଧୀନରେ ରଖି ଏହାର ସଫଳ କାର୍ଯ୍ୟକାରିତା ପାଇଁ ସୁପ୍ରିମକୋର୍ଟ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି

ଦେଶର ଅନେକ ଟ୍ରାଇବୁନାଲ୍ରେ ସଭ୍ୟପଦ ଖାଲିପଡ଼ିଥିବା ପରିପ୍ରେକ୍ଷୀରେ ଏହି ମାମଲା ବିଶେଷ ଗୁରୁତ୍ୱ ବହନ କରେ କାତୀୟ କମ୍ପାନି ଆଇନ ଟାଇବୁନାଲ୍ ଏବଂ ଜାତୀୟ କମ୍ପାନି ଆଇନ ଆପିଲେଟ୍ ଟାଇବୁନାଲ୍ର ସଭ୍ୟପଦ ଦୁଇମାସ ମଧ୍ୟରେ ପୂରଣ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ସଭ୍ୟମାନଙ୍କର ନିଯୁକ୍ତି ସଂକ୍ରାନ୍ତ ତଥ୍ୟାବଳୀ ଏବଂ ସବୁ ଟ୍ରାଇବୁନାଲ୍କୁ ଗୋଟିଏ କେନ୍ଦ୍ରୀୟ ବ୍ୟବସ୍ଥାରେ ରଖିବା ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ମତାମତ ମିଳିବା ପରେ ଏ ସଫପର୍କରେ ଚୂଡ଼ାନ୍ତ ରାୟ ଦିଆଯିବ ଡିଆର୍ଡିଓ ସାଟେଲାଇଟ୍ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆରଡିଓ ଓଡିଶାର ଡକ୍କର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉପଗ୍ରହ ବିଧ୍ୱଂସି କ୍ଷେପଣାସ୍ତ ପରୀକ୍ଷା ମିଶନ ଶକ୍ତିକୁ ସଫଳତାର ସହ ସମ୍ପନ୍ନ କରିଛି

ଏକ ସରକାରୀ ଇସ୍ତାହାରରେ କୃହାଯାଇଚି ଏହି ପ୍ରତିରୋଧୀ କ୍ଷେପଶାସ୍ତ ଦୂଇଟି କଠିନ ରକେଟ ବୃଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ ସେନସରର୍ତ୍ତ ମିଳିଥିବା ତଥ୍ୟର୍ତ୍ର ମିଶନ ଏହାର ସମସ୍ତ ଲକ୍ଷ୍ୟ ହାସଲରେ ସଫଳ ହୋଇଥିବାର ଜଣାପଡିଛି ଏହି ସପଳ ପରୀକ୍ଷାର୍ ମହାକାଶରେ ନିଜର ସମ୍ପଦର ସୁରକ୍ଷାରେ ଦେଶର ଶକ୍ତିର ପରିଚୟ ମିଳିଛି ତାଛଡା ଏହା ମଧ୍ୟ ଡିଆରଡିଓ କାର୍ଯ୍ୟକ୍ଷମତାକୁ ପ୍ରମାଣିତ କରିଛି ଏହି ପରୀକ୍ଷା ସହ ଭାରତ ବିଶ୍ୱର କିଛି ବଛା ବଛା ଦେଶ ଶ୍ରେଣୀରେ ସାମିଲ ହୋଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି' ଏହି ପରୀକ୍ଷା ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ ବ୍ୟବସ୍ଥାର ଦକ୍ଷତାକୁ ପ୍ରତିପାଦିତ କରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି' ମିଶନ ଶକ୍ତି ପରୀକ୍ଷା ଏକ ଜଟିଳ ପରୀକ୍ଷଣ ଥିଲା ଯାହା ସଫଳତାର ସହ ସମ୍ପନ୍ନ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି' ଏଥିସହିତ ଭାରତ ମହାକାଶ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହୋଇଛି ପୂର୍ବରୁ କେବଳ ରୁଷ ଆମେରିକା ଓ ଚୀନ ଏହି କ୍ଷମତା ହାସଲ କରିଥିଲେ ବର୍ତ୍ତମାନ ଏହି କ୍ଷମତା ହାସଲ କରିବାରେ ଭାରତ ଚତ୍ରର୍ଥ ଦେଶ ବୋଲି ଶ୍ରୀ ମୋଦି କହିଛନ୍ତି ଏହି ଅତୁଳନୀୟ ସଫଳତା ପାଇଁ ଡିଆରଡିଓର ବୈଜ୍ଞାନିକ ମାନଙ୍କର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି' ମିଶନ ଶକ୍ତି ଏକ ବୃହତ୍ତର ସଫଳତା ସେ କହିଛନ୍ତି' ମିଶନ ଶକ୍ତି ଭାରତର ମୋଟାମୋଟି ନିରାପତ୍ତାକୁ ସୁଦୂତ୍ତ କରିବା ଲକ୍ଷ୍ୟରେ କରାଯାଇଛି

ଭାରତର ଏହି କ୍ଷମତାକୁ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରାଯିବ ନାହିଁ ଓ ଏହା ଭାରତର ସୁରକ୍ଷା ପାଇଁ ଏକ ପ୍ରତିରକ୍ଷା ବ୍ୟବସ୍ଥା ବୋଲି ସେ ଆର୍ନ୍ତଜାତିକ ସମ୍ପ୍ରଦାୟକୁ ପ୍ରତିଶୁତି ଦେଇଛନ୍ତି ଏହା ଭାରତକୁ ଆହୁରି ଅଧିକ ଶକ୍ତିଶାଳୀ ଓ ସୁରକ୍ଷିତ ରଖିବା ଏବଂ ଶାନ୍ତି ଓ ସଦ୍ଭାବନା ଆଶିବ ବୋଲି ସେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ମିଶନ ଶକ୍ତି ପାଇଁ ଭାରତୀୟ ମହାକଶ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ କଶାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ମିଶନଶକ୍ତିର ସଫଳତା ଦେଶ ପାଇଁ ଏକ ଯୁଗାନ୍ତକାରୀ ଘଟଣା ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି ଯେ ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଦ୍ୱାରା ଭାରତ ବିଶ୍ୱରେ ଏକ ମହାକାଶ ମହାଶକ୍ତି ଭାବେ ଉଭା ହୋଇଛି ୟୁଏସ୍ ଆଝାର ପାକିସ୍ତାନ ଭିଭିକ ଆତଙ୍କବାଦୀ ସଂଗଠନ ଜୈସ୍ ଇ ମହମ୍ମଦର ମୁଖ୍ୟ ମାସୁଦ୍ ଆଜାହର୍କୁ କଳାତାଲିକାଭୁକ୍ତ କରିବା ପାଇଁ ଆମେରିକା ଜାତିସଂଘ ନିରାପତ୍ତା ପରିଷଦରେ ଏକ ଚିଠା ପ୍ରସ୍ତାବ ଉପସ୍ଥାପନ କରିଛି ଏହି ପ୍ରସ୍ତାବରେ ପୁଲୱାମା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯିବା ସହ ଆକ୍ରାହର ଓ ତା'ର ସଂଗଠନ ଅଲ୍କାଏଦା ଓ ଇସ୍ଲାମିକ୍ ଆତଙ୍କବାଦୀ ସଂଗଠନ ଭଳି କଳା ତାଲିକାଭୁକ୍ତ କରିବାକୁ ଉଲ୍ଲେଖ କରାଯାଇଛି ମାସୁଦ ଆଜାହର୍କୁ କଳାତାଲିକାଭୁକ୍ତ କରାଗଲେ ତା'ର ଆନ୍ତର୍ଜାତିକ ଭ୍ରମଣ ନିଷିଦ୍ଧ ହେବା ସହ ସମସ୍ତ ସମ୍ପର୍ତ୍ତି ଜବତ ହେବ ଏବଂ ସେ ଓ ତା' ସଂଗଠନ ଅସ୍ତ୍ରଶସ୍ତ୍ର କିଣିପାରିବେ ନାହିଁ ଏହି ପ୍ରସ୍ତାବ ଉପରେ କେବେ ଭୋଟ୍ ଗ୍ରହଣ କରାଯିବ ତାହା ସ୍ୱଷ୍ଟ ହୋଇନାହିଁ ଏହି ପ୍ରସ୍ତାବକୁ ଫ୍ରାନ୍ସ ଏବଂ ବ୍ରିଟେନ୍ ସମର୍ଥନ ଜଣାଇଛନ୍ତି ଆଜାହର୍କୁ କଳା ତାଲିକାଭୁକ୍ତ କରି ତା' ବିରୁଦ୍ଧରେ କଟକଣା ଲଗାଇବାକୁ ଇତିମଧ୍ୟରେ ମିଳିତ କ୍ରାତିସଂଘରେ ଚାରିଥର ପ୍ରୟାସ କରାଗଲାଶି ସେସବୁଗୁଡ଼ିକ ଚୀନ୍ର ବିରୋଧ ଯୋଗୁଁ ଗୃହୀତ ହୋଇପାରୁ ନାହିଁ ୟୁକେ ବ୍ରେକ୍ଜିଟ୍ ୟୁରୋପୀୟ ସଂଘରୁ ବ୍ରିଟେନ୍ ଅଲଗା ହେବା ପ୍ରସଙ୍ଗ ବା ବ୍ରେକ୍ଜିଟ୍ ପ୍ରସ୍ତାବରେ ବ୍ରିଟିଶ ପାର୍ଲାମେଣ୍ଟରେ କୌଣସି ନିଷ୍ପଭି ନିଆଯାଇ ପାରିନାହିଁ ୟୁରୋପୀୟ ସଂଘରୁ ଓହରିଆସିବା ପାଇଁ ପ୍ରଧାନମନ୍ତ୍ରୀ ତେରେସା ମେ ଯେଉଁ ପ୍ରସ୍ତାବ ରଖିଥିଲେ ପାର୍ଲାମେଷ୍ଟରେ ତାହା ଦୁଇଦୁଇଥର ପ୍ରତ୍ୟାଖ୍ୟାତ ହୋଇଛି ଏବେ ପାର୍ଲାମେଣ୍ଟ ସମ୍ମୁଖରେ ତିନୋଟି ପ୍ରସ୍ତାବ ରହିଛି ଗୋଟିଏ ହେଲା ବିନା ସର୍ଭରେ ସଂଘରୁ ଓହରିଯିବା ଦ୍ୱିତୀୟଟି ହେଲା ୟୁରୋପୀୟ ସଂଘର କଷ୍ଟମ୍ ୟୁନିୟନ୍ ଓ ଏକକ ବଜାର ବ୍ୟବସ୍ଥାରେ ରହିବା ଏବଂ ତୃତୀୟଟି ହେଲା ୟୁରୋପୀୟ ସଂଘ ଛାଡ଼ିବା ନେଇ ଜନମତ ଲୋଡ଼ିବା ତେବେ ଅଧିକାଂଶ ଲୋକପ୍ରତିନିଧି ୟୁରୋପୀୟ ସଂଘ ଛାଡ଼ିଲେ ମଧ୍ୟ ତା'ର କଷ୍ଟମ୍ ୟୁନିୟନ୍ରେ ରହିବା ପାଇଁ ମତ ଦେଉଛନ୍ତି ଏହା ସତ୍ତ୍ୱେ ଏ ସଂକ୍ରାନ୍ତ ପ୍ରସ୍ତାବ ପାର୍ଲାମେଣ୍ଟରେ ଅଳ୍ପ ଭୋଟ୍ରେ କାଟ୍ ଖାଇଯାଇଛି

ଏହି ପ୍ରସଙ୍ଗ ଉପରେ ଖୁବ୍ ଶୀଘ୍ର ନୂତନ ବିକଳ୍ପ ନେଇ ଭୋଟ୍ ହେବ ବୋଲି ଆଶା କରାଯାଉଛି